ଜଣେ ଭ୍ୟାକ୍ନେସନ ଅଫିସର ଡକ୍ୟୁମେଣ୍ ତଦାରଖ କରିବେ ଏବଂ ଅନ୍ୟଜଣେ ଅଫିସର ଭିଡ ନିୟନ୍ତଣ କରିବେ ଏତଦ୍ବ୍ୟତୀତ ଅନ୍ୟ ଅଫିସରମାନଙ୍କୁ ମଧ ଭିନ୍ ଭିନ୍ ଦାୟିତ୍ୱ ପ୍ରଦାନ କରାଯିବ

ଏହି ପ୍ରକ୍ରିୟାରେ ଜଣେ ବ୍ୟକ୍ତି ଟିକାର ଦୂଇଟି ଡୋଜ୍ ନେବେ

ସେହିପରି ଭୁବନେଶ୍ୱରରେ ଥିବା ମନ୍ତୀମାନେ ଲୋକସେବା ଭବନରୁ ଅଧିକାରୀମାନଙ୍କ ସହ ଯୋଗଦେବେ

ପରୀକ୍ଷା ପରିଚାଳନା ଲାଗି ଏକ ବେସରକାରୀ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ଯଦି ଏଥର ପରୀକ୍ଷା ସଫଳତାର ସହ ପରିଚାଳନା ହୁଏ ତେବେ ଆଗକୁ ସମସ୍ତ ପରୀକ୍ଷା ଅନ୍ଲାଇନ୍ରେ ହେବ ବୋଲି ଓପିଏସ୍ସି ସଚିବ ଅଶୋକ କୁମାର ଦାସ କହିଚ୍ଚନ୍ତି